ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୋସାଙ୍କ ମଧ୍ୟରେ ବ୍ୟାପକ କଥାବାର୍ତ୍ତା ପରେ ଏହି ରାଜିନାମାଗୁଡ଼ିକ ଗତକାଲି ନ୍ତଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଛି ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି ଶ୍ରୀ ମୋଦୀ ଓ ଶ୍ରୀ ଡି ସୋସାଙ୍କ ମଧ୍ୟରେ ବ୍ୟାପକ ବିଷୟ ଉପରେ ଆଲୋଚନା ହୋଇଛି ଭାରତ ପର୍ତ୍ତୁଗାଲ ଭାଗିଦାରୀ ସମ୍ପର୍କ ବୂଦ୍ଧିରେ ଏହା ସାହାଯ୍ୟ କରିବ

ଭାରତକୁ ଏହା ତାଙ୍କର ପ୍ରଥମ ଗସ୍ତ ଗତକାଲି ସକାଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତାଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଅର୍ଥନୈତିକ ସହଯୋଗ ଓ ଦ୍ୱିପକ୍ଷୀୟ ବ୍ୟାବସାୟିକ କାରବାର ଏକ ବିଲିୟନ୍ ଡଲାର ଅତିକ୍ରମ କରିଛି ସେହିପରି ପର୍ତ୍ତୁଗାଲ ରାଷ୍ଟ୍ରପତି ଶ୍ରୀ ସୋସୋ ମିଳିତ ଜାତିସଂଘର ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ ଜଣାଇଛନ୍ତି ଟେରର୍ କେକେ ଜନ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଦିଲ୍ବାଗ୍ ସିଂହ ଗତକାଲି ନ୍ତଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଡକ୍ଟର କିତେନ୍ଦ୍ର ସିଂଙ୍କୁ ସାକ୍ଷାତ୍ କରି ଏହି କେନ୍ଦ୍ରଶାସିତ ଅଞ୍ଚଳର ନିରାପତ୍ତା ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଛନ୍ତି

ସେହିପରି ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ସମୟରେ ପଥର ଫିଙ୍ଗା ଘଟଣା ଓ ସେଭଳି ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି ସେ କହିଛନ୍ତି ରାଜ୍ୟରେ ଉଭୟ ମାନବ ଓ ବୈଷୟିକ କଳର ଦୃଷ୍ଟିଭଙ୍ଗୀ ଅଧିକ ସୁଦୃତ୍ ହୋଇପାରିଛି ବୋଲି ଡିକିପି ଶ୍ରୀ ସିଂହ କେନ୍ଦ୍ରମନ୍ତୀଙ୍କୁ ଅବଗତ କରାଇଛନ୍ତି

ନାଇଡୁ ଫାର୍ମର୍ସ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କର ଉତ୍ପାଦନ ବୃଦ୍ଧି କରିବାକୁ ବୈଜ୍ଞାନିକମାନେ ଗୁରୁତ୍ୱ ଦେବାକୁ ଆହ୍ୱାନ କରିଛନ୍ତି ଚାଷୀମାନଙ୍କର କଲ୍ୟାଣ ଓ ଉନ୍ନତି କରିବାକୁ ସେ ଅଗ୍ରାଧିକାର ଦେଇଛନ୍ତି

ତେଣୁ ବ୍ୟବସ୍ଥାପିକାର ସଫଳତା ନେଇ ତାଲିମ କାର୍ଯ୍ୟକ୍ରମ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି

ଗଣତନ୍ତକୁ ସୁଦୃତ୍ କରିବାରେ ଏଭଳି ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ଗଣତନ୍ତ ପାଇଁ ସଂସଦୀୟ ଗବେଷଣା ଏବଂ ତାଲିମ୍ ପ୍ରତିଷ୍ଠାନ ପକ୍ଷର୍ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଭାରତୀୟ ସଂସଦର ବ୍ୟବସ୍ଥାପିକା ପ୍ରକ୍ରିୟାରେ ଆଲୋଚନା ଏବଂ ବିତର୍କ ଭାରତର ଏକ ମହାନ୍ ପରମ୍ପରା ବୋଲି ସେ କହିଛନ୍ତି

ପିଏମ୍ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀକୃ ଗସ୍ତ କରିବେ ଏହି ଦିନିକିଆ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ସେ ଉତ୍ତର ପ୍ରଦେଶର ଦୀନ ଦୟାଲ୍ ହସ୍ତକଳା ସଙ୍କୁଳଠାରେ ଇଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍ 'କାଶୀ ଏକ ରୂପ୍ ଅନେକ' ସାଂସ୍କୃତିକ କଳା ଓ ହସ୍ତଶିଳ୍ପ କେନ୍ଦ୍ରକୁ ଉଦ୍ଘାଟନ କରିବେ ଆମ ସମ୍ଭାଦଦାତା କଣାଇଛନ୍ତି ରାଜ୍ୟର କଳା ଓ ହସ୍ତଶିଳ୍ପକୁ ବିଶ୍ୱସ୍ତରରେ ପ୍ରୋହାହନ ଦେବାପାଇଁ ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି

ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ରୀ କହିଛନ୍ତି ଏହାଦ୍ୱାରା ପ୍ରଭାବିତ ରାଷ୍ଟ୍ର ପରସ୍କର ମଧ୍ୟରେ ସ୍କୁଚନା ଆଦାନ ପ୍ରଦାନ ଏବଂ ଭାବ ବିନିମୟ ମାଧ୍ୟମରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ରୋକାଯାଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ଗତକାଲି ନ୍ତଆଦିଲ୍ଲୀରେ ବିମ୍ଷ୍ଟେକ୍ ସହଯୋଗୀ ରାଷ୍ଟ୍ରରେ ନିଶାଦ୍ରବ୍ୟ ଚୋରାଚାଲାଣ ସମ୍ପର୍କିତ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଅର୍ଥନୀତିକୁ ଧ୍ୱଂସ କରିବାରେ ନିଶାଦ୍ରବ୍ୟ ଚୋରାଚାଲାଣ ସାରା ବିଶ୍ୱପାଇଁ ଏକ ସମସ୍ୟା ପାଲଟିଛି ବୋଲି ସେ କହିଛନ୍ତି ସାମୁଦ୍ରିକ ପଥରେ ସନ୍ତାସବାଦ ଏବଂ ନିଶାଦ୍ରବ୍ୟ ଚୋରା କାରବାର ଭଳି ପ୍ରସଙ୍ଗ ବିଗତ କିଛିଦିନ ଧରି ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି ୟୁଏସ୍ ଲ' ମେକର କାଶ୍ମୀର କାଶ୍ମୀରରେ ଦୀର୍ଘଦିନ ଧରି ଲାଗି ରହିଥିବା ଅସ୍ଥିରତାକୁ ପ୍ରତିହତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଇଥିବା ନିଷ୍କଭିକୁ ଆମେରିକା କଂଗ୍ରେସ ସାଂସଦ ପିଟର୍ କିଙ୍ଗ୍ ପ୍ରଶଂସା କରିଛନ୍ତି

ଆମେରିକା ସଂସଦରେ ଏହି ମତ ଦେଇ କଂଗ୍ରେସ ସାଂସଦ କହିଛନ୍ତି ଜନ୍ମୁ କାଶ୍ମୀରରେ ସାଧାରଣ ଜୀବନଯାତ୍ରାକୁ ସ୍ୱାଭାବିକ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ପ୍ରଶଂସନୀୟ ଗଡ଼କରି ଆଫୋର୍ଡେବୁଲ୍ ହାଉସିଂ କେନ୍ଦ୍ର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ୍ ଗଡ଼କରି କହିଛନ୍ତି ସୁଲଭ ମୂଲ୍ୟରେ ଗୃହ ପାଇବା ବର୍ତ୍ତମାନ ସମୟରେ ଆବଶ୍ୟକତା ହୋଇପଡ଼ିଛି ଏବଂ ଏହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ହିଁ ଯୋଗାଇ ଦେଇହେବ ଗତକାଲି ମୁମ୍ଭାଇରେ ଡକ୍ଟର ସୁରେଶ ହାୱାରେଙ୍କଦ୍ୱାରା ଆୟୋକିତ ନାନୋ ହାଉସିଂ ନାମକ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଗଡ଼କରି କହିଛନ୍ତି ଗୋଟିଏ ଗୃହର ମୂଲ୍ୟ ନିର୍ଦ୍ଧାରଣ ଏକ ନିର୍ଦ୍ଦିଷ୍ଟ ସହରରେ ବସବାସ କରୁଥିବା ଅଧୀବାସୀଙ୍କ ଆର୍ଥକ କ୍ଷମତାକୁ ଦୃଷ୍ଟିରେ ରଖି ଧାର୍ଯ୍ୟ କରିବା ଆବଶ୍ୟକ ସେ କହିଛନ୍ତି ଜଣେ ସରକାରୀ କର୍ମଚାରୀ ଯେଉଁ ଗୃହରେ ରହିଆସୁଛନ୍ତି ସେମାନେ ଏକ ଧାର୍ଯ୍ୟ ମୂଲ୍ୟ ପ୍ରଦାନ କରି ସେହି ଗୃହକୁ ନିଜ ନାମରେ କରିପାରିବେ ଏନେଇ ଏକ ପ୍ରସ୍ତାବ ରହିଛି ଇଏସ୍ଆଇସି କର୍ମଚାରୀ ରାଜ୍ୟ ବୀମା ନିଗମ ଗର୍ଭବତୀ ମହିଳାଙ୍କ ପାଇଁ ରହିଥିବା ସହାୟତା ରାଶିର ସୀମାକୁ ବୃଦ୍ଧି କରିଛନ୍ତି

ଯେଉଁ ଗର୍ଭବତୀ ମହିଳା ଇଏସ୍ଆଇସି ଡାକ୍ତରଖାନାର ସହାୟତା ପାଇପାର୍ ନାହାନ୍ତି ସେମାନଙ୍କ କ୍ଷେତ୍ରରେ ଏହି ବୃଦ୍ଧି ରାଶି ଲାଗୁ ହୋଇଛି

ଶ୍ରମ ଏବଂ ନିୟୋଜନ ବିଭାଗ ମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗ୍ୱାର୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ଆର୍ଥକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ପାଇଁ ଇଏସ୍ଆଇସି ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇ ଦେବା ସଂକ୍ରାନ୍ତ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ସେ କହିଛନ୍ତି ଆନ୍ତର୍କାତିକ ସ୍ରରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପ ଭାରତୀୟ ଚିନ୍ତାଧାରା ସହ ମେଳ ଖାଉଛି ଗତକାଲିଠାର୍ତ୍ର ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ପ୍ରତିନିଧି ଆନ୍ତର୍ଜାତିକ ସ୍ରରକ୍ଷାରେ ସେମାନଙ୍କର ମତାମତ ପ୍ରଦାନ କରିବେ ଏହି ବୈଠକ ଆସନ୍ତାକାଲି ଉଦ୍ଯାପିତ ହେବ ବୈଠକରେ ସ୍ୱରକ୍ଷା ନେଇ ଭାରତର ଆଭିମୁଖ୍ୟକୁ ଶ୍ରୀ ଜୟଶଙ୍କର ଏହି ଅବସରରେ ଉପସ୍ଥାପନ କରିବେ ଗତକାଲି ଶ୍ରୀ ଜୟଶଙ୍କର ବ୍ରିଟେନ୍ରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୃତ କେଲିକ୍ରାଫ୍ଟ ଏବଂ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀର ଅଧ୍ୟକ୍ଷ ଉଲ୍ଫ୍ ଗାଙ୍ଗ୍ ଇଣ୍ଟଙ୍ଗର ଆଲୋଚନା କରିଛନ୍ତି

ଏହା ବିରୋଧରେ ଅଭିଯୁକ୍ତ ସିନ୍ଧ୍ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ

ଟେଲ୍କୋଜ୍ ପେମେଣ୍ଟ୍ ଓ ଡ୍ୟୁକ୍ ଟେଲିକମ୍ କମ୍ପାନୀମାନେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ସେମାନଙ୍କ ବିରୁଦ୍ଧରେ କାହିଁକି ଅଦାଲତ ଅବମାନନା ମାମଲା ରୁଜୁ ହେବ ନାହିଁ ବୋଲି ଆଜି କୋର୍ଟ୍ ଟେଲିକମ୍ କମ୍ପାନୀଗୁଡ଼ିକର ନିର୍ଦ୍ଦେଶକ ଓ ପରିଚାଳନା ନିର୍ଦ୍ଦେଶକ ମାନଙ୍କୁ ନୋଟିସ ପଠାଇଛନ୍ତି